ଜେକେ ନର୍ମାଲ୍ସି ଜନ୍ମୁ କାଶ୍ମୀର ସରକାରଙ୍କ ପକ୍ଷରୁ କୁହାଯାଇଛି ରାଜ୍ୟର ସ୍ଥିତି ଏବେ ଶାନ୍ତିପୂର୍ଣ୍ଣ ରହିଛି ଗତ ଏକ ସପ୍ତାହ ମଧ୍ୟରେ କୌଣସି ଅପ୍ରୀତିକର ଘଟଣା ଘଟି ନାହିଁ ରାଜ୍ୟର ମୁଖ୍ୟ ସଚିବ ବିଭିଆର୍ ସୁବ୍ରମଣ୍ୟମ୍ କହିଛନ୍ତି କୌଣସିଠାରେ କକଣସି ଅଘଟଣ ଘଟିଥିବାର ଖବର ପ୍ରଶାସନ ପାଖରେ ପହଞ୍ଚ ନାହିଁ ଇଦ୍ ପାଳନ ପାଇଁ କିନିଷପତ୍ର କିଶିବାକୁ ଲୋକମାନେ ବଜାରକୁ ଆସୁଛନ୍ତି ଶ୍ରୀନଗର ଏବଂ ଅନ୍ୟାନ୍ୟ ସହରରେ ଇଦ୍ ପାଇଁ ବଜାରରେ କ୍ରେତାମାନଙ୍କ ଭିଡ଼ ଗତକାଲି ଅଧିକ ଲକ୍ଷ୍ୟ କରାଯାଇଥିଲା ଉପତ୍ୟକାରେ ଗୁଳିକାଣ୍ଡ ଏବଂ ଅନ୍ୟାନ୍ୟ ଅଘଟଣ ଘଟିଥିବା ନେଇ କୌଣସି ଉଦ୍ଦେଶ୍ୟମୂଳକ ଓ ମନଗଡ଼ା କାହାଣୀକୁ ବିଶ୍ୱାସ ନ କରିବାପାଇଁ ଶ୍ରୀ ସୁବ୍ରମଣ୍ୟମ୍ ଏବଂ ପୁଲିସ୍ ମହାନିର୍ଦ୍ଦେଶକ ଦିଲ୍ବାଗ୍ ସିଂ ଜନସାଧାରଣଙ୍କୁ ନିବେଦନ କରିଛନ୍ତି

ରାଜ୍ୟପାଳ ସତ୍ୟପାଲ୍ ମଲିକ୍ ଗତକାଲି ଇଦ୍ ଉତ୍ସବ ପାଳନର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ ଏହାଛଡ଼ା ଶ୍ରୀନଗର ହସ୍କିଟାଲ୍ରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସମ୍ପର୍କରେ ରାଜ୍ୟପାଳ ମଧ୍ୟ ଅନୁଧ୍ୟାନ କରିଥିଲେ ଶାନ୍ତିପୂର୍୍ଣଭାବେ ଇଦ୍ ପାଳନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି ଶ୍ରୀନଗର ଜିଲ୍ଲାପାଳ ଶହୀଦ୍ ଚୌଧୁରୀ ଏକ ଟ୍ୱିଟ୍ରେ କହିଛନ୍ତି ଶ୍ରୀନଗରର ଅଧିକାଂଶ ଅଞ୍ଚଳରେ ଜାରି କରାଯାଇଥିବା କଟକଶାକୁ କୋହଳ କରାଯାଇଛି

ଏହାଛଡ଼ା ଇଦ୍ ଉପଲକ୍ଷେ ସରକାରୀ କର୍ମଚାରୀମାନଙ୍କୁ ଗତକାଲି ଆଗୁଆ ବେତନ ପ୍ରଦାନ କରାଯାଇଛି କଟକଣା କୋହଳ ହେବା ପରେ ଲୋକମାନେ ବହୁ ସଂଖ୍ୟାରେ ବଜାରକୁ ଆସି ଇଦ୍ ଉପଲକ୍ଷେ ବିଭିନ୍ନ ସାମଗ୍ରୀ କିଣୁଥିବାର ଲକ୍ଷ୍ୟ କରାଯାଉଛି ଜମ୍ମୁ କାଶ୍ମୀରର ସବୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ ସ୍ୱାଭାବିକ ଚାଲିଛି ସରକାରୀ ଓ ବେସରକାରୀ ପରିବହନ ସେବା ମଧ୍ୟ ସ୍ୱାଭାବିକ ଭାବେ ଆରମ୍ଭ ହୋଇଛି ଶ୍ରୀନଗରକୁ ସଂଯୋଗ କରୁଥିବା ବିଭିନ୍ନ ରାଜପଥ ଓ ଅନ୍ୟାନ୍ୟ ରାସ୍ତାରେ ଗାଡ଼ିମୋଟର ଚଳାଚଳ କରୁଛି କାର୍ଗିଲ୍ର ଡେପୁଟି କମିଶନର୍ କହିଛନ୍ତି ଇଦ୍ ପାଳନ ପାଇଁ ଲୋକଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି କିସ୍ତୱାଡ଼୍ ଡୋଡା ଓ ଭଦ୍ରୋଆ ସହରରେ ମଧ୍ୟ ଇଦ୍ପାଇଁ କର୍ଫ୍ୟୁ କୋହଳ କରାଯାଇଛି ଜୟଶଙ୍କର ଚାଇନା ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଆକିଠାରୁ ତିନିଦିନିଆ ଚୀନ୍ ଗସ୍ତରେ ଯାଉଛନ୍ତି ଏହି ଗସ୍ତକାଳରେ ସେ ତାଙ୍କର ଚୀନ୍ ପ୍ରତିପକ୍ଷ ୱାଙ୍ଗ୍ ୱାଇଙ୍କ ସହ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଏହି ଗସ୍ତ ସମୟରେ ଶ୍ରୀ ଜୟଶଙ୍କର ଚୀନ୍ ସହ ସବୁ ଦ୍ୱିପାକ୍ଷିକ ବିଷୟ ଆଞ୍ଚଳିକ ତଥା ଆନ୍ତର୍ଜାତିକ ସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗ ଉପରେ ମଧ୍ୟ କଥାବାର୍ତ୍ତା କରିବାର କାର୍ଯ୍ୟସ୍ଚୀ ରହିଛି ସାଂସ୍କୃତିକ ଏବଂ ଜନ ବିନିମୟ କାର୍ଯ୍ୟକ୍ରମ ନେଇ ଯେଉଁ ଉଚ୍ଚସ୍ତରୀୟ ଭାରତ ଚୀନ ଗୋଷୀ ଗଠନ କରାଯାଇଛି ତାହାର ଦ୍ୱିତୀୟ ବୈଠକରେ ମଧ୍ୟ ଶ୍ରୀ ଜୟଶଙ୍କର ସହ ଅଧ୍ୟକ୍ଷତା କରିବେ

ନୂଆଦିଲ୍ଲୀରେ ଗତକାଲି ଅନୁଷ୍ଠିତ କାର୍ଯ୍ୟକାରୀ କମିଟି ବୈଠକରେ ସୋନିଆ ଗାନ୍ଧୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଦଳୀୟ ମୁଖ୍ୟ କରାଯିବା ସହିତ ତିନୋଟି ସଂକଳ୍ପପତ୍ର ଗ୍ରହଣ କରାଯାଇଥିଲା କଂଗ୍ରେସ ମୁଖପାତ୍ର ରନ୍ଦୀପ ସିଂହ ସୁରଜୱାଲା କହିଛନ୍ତି ଯେ ଏଆଇସିସି ପକ୍ଷରୁ ନୃତନ ଅଧ୍ୟକ୍ଷ ନିର୍ବାଚିତ ହେବା ପର୍ଯ୍ୟନ୍ତ ସୋନିଆ ଗାନ୍ଧି ମଧ୍ୟବର୍ତ୍ତୀକାଳୀନ ଦଳୀୟ ମୁଖ୍ୟ ଭାବେ କାର୍ଯ୍ୟ ତୁଲାଇବେ ରାଜ୍ୟ ମୁଖ୍ୟ ଏବଂ ସାଂସଦମାନଙ୍କ ସମେତ ବହୁ ଦଳୀୟ ନେତା ରାହୁଳ ଗାନ୍ଧିଙ୍କୁ ପଦଭାର ସମ୍ଭାଳିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ସେ ଦଳୀୟ ମୁଖ୍ୟ ପଦରୁ ଓହରି ଯିବା ପାଇଁ ଜିଦରେ ଅଟଳ ରହିଥିଲେ ଝାଡ଼ଖଣ୍ଡ ଫାର୍ମର୍ସ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟାନାଇଡ଼ୁ ଝାଡ଼ଖଣ୍ଡ ସରକାରଙ୍କ ଦ୍ୱାରା ପ୍ରଣୀତ ମୁଖ୍ୟମନ୍ତ୍ରୀ କୃଷି ଆଶୀର୍ବାଦ ଯୋଜନା ଆରମ୍ଭ କରିଛନ୍ତି ଏହି ଯୋଜନାରେ କୃଷକମାନଙ୍କ ଜମାଖାତାକୁ ପ୍ରତ୍ୟକ୍ଷ ଅର୍ଥ ହସ୍ତାନ୍ତର କରାଯିବ

ପୋଲିସ୍ ଆଇଜି ଆଶିଷ ବାତ୍ରା କହିଛନ୍ତି ସୀମାନ୍ତରେ ପେଟ୍ରୋଲିଂ କରୁଥିବା ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିବା ଲକ୍ଷ୍ୟରେ ସିପିଆଇ ମାଓବାଦୀଙ୍କ ଏକ ଦଳ ବିହାର ଓ ଝାଡ଼ଖଣ୍ଡ କଙ୍ଗଲ ମଧ୍ୟରେ ପ୍ରବେଶ କରିଥିବା ଖବର ମିଳିବା ପରେ ସିଆର୍ପିଏଫ୍ର କୋବ୍ରା ବାଟାଲିୟନ୍ ଏବଂ ଝାଡ଼ଖଣ୍ଡ ଓ ବିହାର ପୋଲିସ୍ ପକ୍ଷରୁ ଚୌପାରନ୍ ଏବଂ ଗୟା ମଧ୍ୟରେ ତଦାରଖ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିଲା ଚୌପାରନ ପୋଲିସ୍ ଷ୍ଟେସନ୍ ଅଞ୍ଚଳରେ ମାଓବାଦୀମାନେ ସୁରକ୍ଷା ବାହିନୀ ଯବାନମାନଙ୍କ ଉପରେ ଗୁଳିଚାଳନା କରିଥିଲେ ଏହି ସଂଘର୍ଷରେ କଣେ ମାଓବାଦୀର ମୃତଦେହ ମିଳିଛି କିନ୍ତୁ ତା'ର ପରିଚୟ ମିଳିପାରି ନାହିଁ ଘଟଣାସ୍ଥଳରୁ ଇନ୍ସାସ୍ ରାଇଫଲ୍ ସମେତ ବହୁ ପରିମାଣର ଗ୍ରୁଳିଗୋଳା ଜବତ କରାଯାଇଛି ଏନ୍ଏଲ୍ଏଫ୍ ତ୍ରିପୁରା ତ୍ରିପୁରା କାତୀୟ ମୁକ୍ତି ସାମ୍ପୁଖ୍ୟ ମୁଖ୍ୟ ସବୀର କୁମାର ଦେବବର୍ମା ହିଂସାପଥ ପରିତ୍ୟାଗ କରି ମୁଖ୍ୟଧାରାରେ ସାମିଲ ହେବା ପାଇଁ ରାଜି ହୋଇଛନ୍ତି ଏ ନେଇ କେନ୍ଦ୍ର ତ୍ରିପୁରା ସରକାର ଏବଂ ଏନ୍ଏଲ୍ଏଫ୍ଟି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି

ତ୍ରିପୁରା ସରକାର ସେମାନଙ୍କୁ ଗୃହ ନିର୍ମାଣ ଥଇଥାନ ଏବଂ ଶିକ୍ଷା ବ୍ୟବସ୍ଥା ଯୋଗାଇଦେବେ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ତ୍ରିପୁରା ସରକାରଙ୍କ ଦ୍ୱାରା ଦିଆଯାଇଥିବା ଆଦିବାସୀ ଅଞ୍ଚଳ ବିକାଶ ପ୍ରସ୍ତାବ କେନ୍ଦ୍ର ସରକାର ବିଚାର କରିବେ

କର୍ଣ୍ଣାଟକ ପ୍ଲୁଡ୍ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆଜି କର୍ଷ୍ଣାଟକର ବନ୍ୟା ପ୍ରଭାବିତ ବେଲ୍ଗାଭି ଅଞ୍ଚଳ ଆକାଶମାର୍ଗରୁ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରାପ୍ସା ତାଙ୍କ ସହ ଏହି ପରିଦର୍ଶନ ସମୟରେ ରହିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଧିକାରୀମାନଙ୍କ ସହ ମଧ୍ୟ ଆଲୋଚନା କରିବେ

ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ରାଜ୍ୟପାଳ ପି ସଦାଶିବମ୍ଙ୍କୁ କହିଛନ୍ତି ବନ୍ୟାସ୍ଥିତି ନେଇ କେନ୍ଦ୍ର ସରକାର ରାଜ୍ୟକୁ ସବୁପ୍ରକାର ସହଯୋଗ ଯୋଗାଇ ଦେବେ

ଏହି ଦୁଇ ଜିଲ୍ଲାରେ ବନ୍ୟାଜଳ ହ୍ରାସ ପାଇବା ଆରମ୍ଭ କରିଛି

ସରକାରୀ ସ୍ନତ୍ରରେ କୁହାଯାଇଛି କର୍ଷାଟକର କ୍ରିଷ୍ଣା ନଦୀରେ ଥିବା ଅଲମାତି ଡ୍ୟାମ୍ରୁ ପାଞ୍ଚ ଲକ୍ଷ କ୍ୟୁସେକ୍ ଜଳ ଛଡ଼ାଯିବା ଫଳରେ ରାଜ୍ୟର ପଣ୍ଟିମ ଅଞ୍ଚଳରେ ସ୍ଥିତରେ ଉନ୍ନତି ଆସବା ଆଶା କରାଯାଉଛି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ଣବିଶ କହିଛନ୍ତି ସାମଗ୍ରିକ ଭାବେ ସ୍ଥିତିରେ ଉନ୍ନତି ଘଟ୍ରଛି

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏହି ଅବସରରେ ଚେନ୍ନାଇଠାରେ ଏକ ଉନ୍କୋଚନ ଉହବ ଅନୁଷ୍ଠିତ ହୋଇଥିଲା

ତାମିଲ୍ନାଡ଼ୁ କେରଳ ଆନ୍ଧ୍ରପ୍ରଦେଶ ଓ ଗୋଆରେ ଥିବା ଏହାର ବିଭିନ୍ନ କାରଖାନା ଓ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇ ଗତକାଲି ଏହା ଶେଷ ହୋଇଛି କଞ୍ଚାମାଲ୍ କ୍ରୟ ଏବଂ ବ୍ୟୟରେ ଜାଲିଆତି କରି ଏହି କମ୍ପାନୀ କୋଟି କୋଟି ଟଙ୍କାର ଟିକସ ଫାଙ୍କିଥିବା ଜଣାପଡ଼ିଛି

ଏଦିଗରେ ଏସବ୍ ଅନ୍ଦ୍ରଷ୍ଠାନ ଉଦ୍ୟମ କରିବାକୃ ସେ ଆହ୍ୱାନ କରିଛନ୍ତି

ପ୍ରବଳ ବର୍ଷା ଯୋଗୁଁ ମନ୍ କରୀନ୍ ଏବଂ କଚିନ୍ ରାଜ୍ୟରେ ରାସ୍ତା ଓ ସେତୁର କ୍ଷତି ଘଟିଛି ଗତ ଶ୍ରକ୍ରବାର ଦିନ ଘଟିଥିବା ବିପର୍ଯ୍ୟୟରେ ଦକ୍ଷିଣ ପୂର୍ବ ମନ୍ ରାଜ୍ୟ ବିଶେଷଭାବେ କ୍ଷତିଗସ୍ତ ହୋଇଛି

ପୋର୍ଟ ଅଫ୍ ସ୍ୱେନ୍ର କୁଇନ୍ୱ ପାର୍କ ଓଭାଲ୍ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ

ଏହି ତିନିଟିକିଆ ଶୃଙ୍ଖଳାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ଟି ବର୍ଷା ଯୋଗୁଁ ବାତିଲ ହୋଇଥିଲା